ଏ ଦିଗରେ ପଦକ୍ଷେପ ନେବା ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ଆରଟିଓରେ ଆବଶ୍ୟକ କର୍ମଚାରୀ ନ ଥିବାରୁ ଲୋକଙ୍କୁ ଠିକ୍ଭାବେ ସେବା ମିଳିପାରୁନାହିଁ ବୋଲି ଦର୍ଶାଇ ଶାସକ ଦଳର ସଦସ୍ୟ ଦେବୀପ୍ରସାଦ ମିଶ୍ର ଓ ପ୍ରଦୀପ ମହାରଥୀ ଗୃହରେ ଏହି ପ୍ରସଙ୍ଗ ଉଠାଇଥିଲେ

ଶ୍ରନ୍ୟକାଳରେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ଏହି ପ୍ରସଙ୍ଙ ଉଠାଇଥିଲେ

ପରେ ବାଚସ୍ୱତି ଶ୍ରୀପାତ୍ର ନିଜ ଆସନକୁ ଆସିବା କ୍ଷଣି ଗୃହରେ ଅନୁର୍ପ ଦେଖ୍ବାକୁ ମିଳିଥିଲା

ତେବେ ଶିକ୍ଷାନୁଷାନ ଓ ଦୋକାନବଜାର ଖୋଲା ରହିଛି

ଫଳରେ ବିଚାରପତିମାନେ କୋର୍ଟକୁ ଯାଇ ନ ପାରି ଫେରିଯାଇଛନ୍ତି

ଫଳରେ ବସ୍ ଚଳାଚଳ ନ କରିବା ନେଇ ଘରୋଇ ବସ୍ ମାଲିକ ସଂଘ ଧର୍ମଘଟ କରିଛି

ଶତାଧ୍କ ଚାଷୀ ଏ ନେଇ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି

ଚାଷୀମାନେ କିଲ୍ଲାପାଳଙ୍କୁ ଏକ ସ୍ଗାରକପତ୍ର ଦେଇଛନ୍ତି

ଚାନ୍ଦପୁର ଥାନା ଅନ୍ତର୍ଗତ ମୁକ୍ତାପୁର ଗାଁରୁ ଏହି ମହିଳା ନିଜ ଗାଁ ଭଜାଗଡ଼କୁ ଫେରୁଥିବା ବେଳେ ବାଟରେ ହାତୀପଲଙ୍କ ହାବୁଡ଼ରେ ପଡ଼ିଥିଲେ

ଏହି କର୍ମଶାଳାରେ ବିଡିଓ ସଂଗ୍ରାମ ଶେଖର ପଶ୍ତା ବ୍ଲକ ଅଧ୍ଧକ୍ଷା ଚାପରା ତାରିକେଶ୍ୱରୀ ଏବଂ ବ୍ଲକ ଶିକ୍ଷାଧିକାରୀ ଅଭିମନ୍ୟୁ ସାହୁ ପ୍ରମୁଖ ଯୋଗଦେଇଥ୍ଲେ

ତେବେ ଶୀତର ଭାବ ବଢିବା ସହ ରାତି ତାପମାତ୍ରାରେ ପରିବର୍ଭନ ଘଟୁଛି

ତେଣୁ ଗାଡି ଚଳାଚଳ ସମୟରେ ସତର୍କତା ଅବଲମ୍ୟନ କରିବା ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି

ଏହିସବୁ ସ୍ଥାନକୁ ପ୍ଲାଷ୍ଟିକ୍ମୁକ୍ତ ରଖିବା ଏବଂ ସେଠାରେ ପରିମଳ ବ୍ୟବସ୍ଥାର ସଠିକ୍ ପରିଚାଳନା ପାଇଁ ମୁଖ୍ୟ ଶାସନ ସଚିବ ଅଶିତ୍ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି